ଆକି ଆନ୍ତର୍ଜାତିକ ବରିଷ ନାଗରିକ ଦିବସ

ପୌରସଂସ୍ତାର ଅଧିକାରୀମାନେ ଏ ସମ୍ପର୍କରେ ବ୍ୟାପକ ସଚେତନତା ସୂଷ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି

କିଲ୍ଲୁପାଳମାନେ ଅତିରିକ୍ତ କିଲ୍ଲାପାଳ ଏସ୍ପି ବନ ବିଭାଗ ଅଧିକାରୀ ତହସିଲଦାର ରାଜ୍ୟ ପ୍ରଦୂଷଣ ନିୟନ୍ତଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପୌରସଂସ୍ତାର ଅଧିକାରୀମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯିବ ଏହି ଟିମ୍ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ପଲିଥିନ୍ ବ୍ୟବହାରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରିବେ

ଗାନ୍ଧୀଙ୍କ ଆଦର୍ଶ ଓ ତାଙ୍କ ବାଶୀର ପ୍ରଚାର ପ୍ରସାର ପାଇଁ କେନ୍ଦ୍ ସରକାରଙ୍କ ଠାରୁ ଆର ରାଜ୍ୟ ସରକାର ମଧ୍ଧ କେତେକ ବିଶେଷ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି

ସେହିଭଳି କେତେକ ମନ୍ଦିର ଆମ ରାକ୍ୟ ଓଡ଼ିଶାରେ ଥିବା ଦେଖାଦେଇଛି

ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବରିଷ୍ଡ ନାଗରିକ ମାନଙ୍କୁ ସମ୍ମାନ ପ୍ରଦାନ କରିବା ସହ ସେମାନଙ୍କ ପ୍ରତି ସମ୍ଭେଦନଶୀଳ ହେବା ନେଇ ଜନସାଧାରଣଙ୍କ ସଚେତନ କରାଯାଉଛି

ବରିଷ୍ ନାଗରିକଙ୍ଙ ଦ୍ୱାରା ଏକ ଶୋଭାଯାତ୍ରା ସ୍ଥାନୀୟ ବରିଷ୍ ନାଗରିକ ସଂଘ କାର୍ଯ୍ୟାଳୟଠାରୁ ବାହାରି ସହର ପରିକ୍ରମା କରି ଗଜପତି ଛକ ପର୍ଯ୍ୟନ୍ତ ଆୟୋଜିତ ହୋଇଛି

ପାଣିପାଗ ରାଜ୍ୟର ପାଗ ଶୁଖିଲା ରହିଛି ତେବେ ଆଜି ଗୋଟିଏ ଦୁଇଟି ସ୍ସାନରେ ସାମାନ୍ୟରୁ ମଧ୍ଧମ ଧରଣର ବର୍ଷାର ସମ୍ଭାବନା ରହିଛି

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି